ଏହି ଆଇନ୍ ଯୋଗୁଁ କୌଣସି ଭାରତୀୟଙ୍କ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହି

ମୁଁ ସମ୍ ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ କ୍ୟାବିନେଟ୍ ବୈଠକ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ପୂର୍ଶ୍ଣ ବୈଠକ ଆଜି ସଂଧ୍ୟାରେ ଅନୁଷିତ ହେବ

ଗତକାଲି ଜିଲ୍ଲାର ସମସ୍ତ ଔଷଧଦୋକାନ ବନ୍ଦ ରହିଥିଲା